ଟିକା ପାଇବାକୁ ଆଉ ବେଶୀ ସମୟ ଅପେକ୍ଷା କରିବାକୁ ପଡ଼ିବ ନାହି ବୋଲି କହିଲେ ପ୍ରଧାନମନ୍ତୀ

ସେହିପରି ଟୀକା ବଙ୍କନ ପାଇଁ ଏକ ଉତ୍ତମ ନେଟ୍ୱାର୍କ ବ୍ୟବସ୍ଥା ସ୍ତାପନ କରାଯାଇସାରିଛି

ଏହି ଅବସରରେ ଶ୍ରୀ ମୋଦୀ କହିଛନ୍ତି ଏହା କୋଭିଡ୍ର ମୁକାବିଲାରେ ଭାରତର ଉଦ୍ୟମକୁ ଆହୁରି ଶକ୍ତିଶାଳୀ କରିବ ଶ୍ରୀ ମୋଦୀ କହିଛନ୍ତି କରୋନା ସଂକ୍ରମଶ ପରଠାରୁ ସେ କ୍ରମାନ୍ପୟରେ ସମସ୍ତ ରାଜ୍ୟ ସହ ବିଚାର ବିମର୍ଶ ଜାରି ରଖିଛନ୍ତି

ଶ୍ରୀ ଲୋହାନୀ କହିଛନ୍ତି ଉଭୟ ଅଫଲାଇନ୍ ଓ ଅନ୍ଲାଇନ୍ ମାଧ୍ଘମରେ ଆବେଦନ କରାଯାଇ ପାରିବ